ସେଗୁଡ଼ିକ ମଧ୍ୟରେ ରପ୍ତାନୀ ବିକାଶ ନୀତି ଅନୁଷ୍ଠାନଗତ ଢାଞ୍ଚା ବ୍ୟବସାୟିକ ବାତାବରଣ ମୌଳିକ ଢାଞ୍ଚା ଓ ପରିବହନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଏହି ଅବସରରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍କର ରାଜୀବ କୁମାର କହିଛନ୍ତି ଭାରତୀୟ ଅର୍ଥନୀତି ବିଶ୍ୱସ୍ତରରେ ଏକ ବୃହତ ରପ୍ତାନୀକାରୀ ରାଷ୍ଟ୍ର ହେବାକୁ ଯଥେଷ୍ଟ ସକ୍ଷମ

ସେ ପୁଣି କହିଛନ୍ତି ଏହି ସୂଚକାଙ୍କ ରୁ ଉପଲହ୍ଧ ତଥ୍ୟ ରପ୍ତାନୀ ବୃଦ୍ଧି ପାଇଁ ସବୁ ପକ୍ଷଗୁଡ଼ିକୁ ଦିଗଦର୍ଶନ ଦେଇପାରିବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି

ସେ କହିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି ଯାହା ସ୍ଥାୟୀ ବିକାଶ ପାଇଁ ସହାୟକ ହେବ

କୋବିଡ୍ ଷ୍ଟାଟସ୍ ଭାରତ କୋବିଡ୍ ନମୁନା ପରୀକ୍ଷା ବୃଦ୍ଧି କରିବା ପାଇଁ ଅହରହ ଉଦ୍ୟମ ଚଳାଇଛି

ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ସଂକ୍ମିତମାନଙ୍କ ହାର କ୍ମାଗତ ଭାବେ ହ୍ାସ ପାଇବାରେ ଲାଗିଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସାର ରଣକୌଶଳ ମାଧ୍ୟମରେ କୋଭିଡ୍ ନାଇଷ୍ଟିନ୍ର ମ୍ରକାବିଲାରେ ଏହି ସଫଳତା ଲାଭ କରାଯାଇଛି

ସରକାର କହିଛନ୍ତି ଦେଶରେ ନମୁନା ପରୀକ୍ଷା ପାଇଁ ଗବେଷଣାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବା ପାଇଁ ସରକାରଙ୍କ ସଂକଳ୍ପବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇଛି

କୋଭିଡ୍ ନାଇଷ୍ଟିନରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ସଂକ୍ମିତ ହୋଇ ଚିକିିିିତ ହେଉଥିବା ଲୋକମାନଙ୍କ ସଂଖ୍ୟାର ସାଢ଼େ ତିନିଗୁଣକୁ ବୃଦ୍ଧି ପାଇଛି

ଚିକିତ୍ସା ବିଶେଷଜ୍ଞମାନଙ୍କ ସହାୟତାରେ ଟେଲି କନ୍ସଲଟେସନ୍ ସେବା ଆରମ୍ଭ କରିବା ପାଇଁ ବୟୋଜ୍ୟେଷ୍ଠ ହିତାଧିକାରୀମାନଙ୍କ ସମେତ ବହୁ ପକ୍ଷରୁ ଅନୁରୋଧ କରାଯାଇଥିଲା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି

ଟେଲି କନ୍ସଲଟେସନ୍ ସର୍ଭିସ୍ ଇ ସଞ୍ଜିବନୀ ପ୍ଲାଟଫର୍ମର ବ୍ୟବହାର କରୁଛି

ହିତାଧିକାରୀମାନଙ୍କୁ ଏହି ପ୍ଲାଟଫର୍ମରେ ସେମାନଙ୍କର ମୋବାଇଲ୍ ଫୋନ୍ ନମ୍ଭର ସହ ପଞ୍ଜିକୃତ ହେବାକୁ ପଡ଼ିବ

ଯାଞ୍ଚ ପରେ ହିତାଧିକାରୀ ଏହି ସେବା ପାଇବା ପାଇଁ ଲଗ୍ଅନ୍ କରିପାରିବେ ଓ ରୋଗୀଙ୍କ ସମ୍ଭନ୍ଧୀୟ ଫର୍ମ ପୂରଣ କରିବେ ଏବଂ ଟୋକନ ପାଇଁ ଅନୁରୋଧ କରିବେ ଆବଶ୍ୟକ ସ୍ଥଳେ ରୋଗୀମାନଙ୍କର ସ୍ୱାସ୍ଥ୍ୟର ପୂର୍ବ ରେକର୍ଡ୍ ଅପ୍ଲୋଡ୍ କରିବାକୁ ହେବ

ଟେଲି କନ୍ସଲଟେସନ ପରେ ଏକ ଇ ପ୍ରେୟନ୍ ଜାରି କରାଯିବ ଏହାକୁ ବ୍ୟବହାର କରି ରୋଗୀ ଔଷଧ ପାଇପାରିବେ

ଏହି ପରୀକ୍ଷାଗୁଡ଼ିକ ଆସନ୍ତାମାସରେ ହେବାକୁ କାର୍ଯ୍ୟସୂଚୀ ରହିଛି

ପରୀକ୍ଷା ହଲ୍ ବାହାରେ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ପରୀକ୍ଷାର୍ଥୀମାନଙ୍କର ପ୍ରବେଶ ଓ ପ୍ରସ୍ଥାନ ସମୟରେ ସେମାନଙ୍କ ମଧ୍ୟରେ ଦୂରତା ବଜାୟ ରଖାଯିବ ଏହା ବ୍ୟତୀତ ଶାରୀରିକ ଦୂରତା ସମ୍ବନ୍ଧରେ ପରୀକ୍ଷାର୍ଥୀମାନଙ୍କୁ ଆବଶ୍ୟକ ପରାମର୍ଶ ଜାରି କରାଯାଇଛି ସ୍ଥାନୀୟ ପରୀକ୍ଷାର୍ଥୀମାନେ ଯେପରି ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚପାରିବେ ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ଏନ୍ଟିଏ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖିଛି

ଓଡ଼ିଶା ପାଇଁ ଆଜି ରେଡ୍ ସତର୍କତା କ୍କାରି କରାଯାଇଥିବା ବେଳେ ଛତିଶଗଡ଼ ପାଇଁ ଆସନ୍ତାକାଲି ରେଡ୍ ସତର୍କତା ଜାରି କରାଯାଇଛି ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଓ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଥିବାରୁ ଓଡ଼ିଶା ଓ ଛତିଶଗଡ଼ ପାଇଁ ଏଭଳି ସତର୍କ ସ୍ୱଚନା ଜାରୀ କରାଯାଇଛି ଜାତୀୟ ରାଜଧାନୀ ଅଞ୍ଚଳରେ ପରବର୍ତ୍ତୀ ତିନିଦିନ ଧରି ମଧ୍ୟମରୁ ପ୍ରବଳ ବର୍ଷା ହେବାର ସତର୍କ ସ୍ୱଚନା ଜାରି କରାଯାଇଛି